କରାଯାଇଛି

ବିହାର ଇଲେକ୍ସନ୍ ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି

କଡ଼ା ସୁରକ୍ଷା ମଧ୍ୟରେ ପାଟନା ବୈଶାଳୀ ସୀତାମାଢ଼ି ଦରଭଙ୍ଗା ଏବଂ ମଧୁବନୀ ସମେତ ବିଭିନ୍ନ କିଲ୍ଲାରେ ମତଦାନ ଶେଷ ହୋଇଛି

ମତଦାନ ସମୟରେ କୋଭିଡ୍ ନାଇଷ୍ଟିନ୍ ନିର୍ଦ୍ଦେଶାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଥିବାବେଳେ ଭୋଟ୍ ଦେବାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୃଳକ କରାଯାଇଥିଲା ପ୍ରତ୍ୟେକ ବୁଥ୍ରେ ସାନିଟାଇଜର୍ ରଖାଯିବା ସହ ବୁଥ୍ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଭୋଟର୍ମାନଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଥର ବୁଥ୍ଗୁଡ଼ିକରେ ଭୋଟର୍ ସଂଖ୍ୟାକୁ ଦେଢ଼ ହଜାରରୁ ଏକ ହଜାରକୁ ହାସ କରାଯାଇଥିଲା

ସେହି ରାଜ୍ୟଗୁଡ଼ିକ ହେଉଛି ଗୁଜୁରାଟ୍ ମଧ୍ୟପ୍ରଦେଶ ଉତ୍ତର ପ୍ରଦେଶ ଝାଡ଼ଖଣ୍ଡ କର୍ଣ୍ଣାଟକ ଓଡ଼ିଶା ହରିୟାଣା ଛତିଶଗଡ଼ ତେଲଙ୍ଗାନା ଏବଂ ନାଗାଲ୍ୟାଣ୍ଡ୍ ଓଡ଼ିଶାର ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଶାନ୍ତିଶୃଙ୍ଖଳାର ସହ କୋଭିଡ୍ ନିର୍ଦ୍ଦେଶାବଳୀ ଅନୁଯାୟୀ ମତଦାନ ଶେଷ ହୋଇଛି

ବିଭିନ୍ନ ଆସନରେ ମୁଖ୍ୟତଃ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି

ଛତିଶଗଡ଼ରେ ମର୍ୱାହି ଆସନ ପାଇଁ ଆଜି ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି କୋଭିଡ୍ ନାଇଷ୍ଟିନ୍ ମହାମାରୀକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ର ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି

ଝାଡ଼ଖଣ୍ଡର ଦୁମ୍କା ଏବଂ ବୁର୍ମୁ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି

ସେହିପରି ନାଗାଲାଣ୍ଡର ଦୁଇଟି ବିଧାନସଭା ଆସନରେ ମତଦାନ ଶେଷ ହୋଇଛି

କର୍ଣ୍ଣାଟକର ଶିରା ଏବଂ ଆର୍ଆର୍ ନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି

କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ମତଦାନ ଅନୁଷ୍ଠିତ ହୋଇଛି ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବିହାରର ବିକାଶ ଏବଂ ଗରିବ ଲୋକଙ୍କ କଲ୍ୟାଣ ପାଇଁ ଏନ୍ଡିଏ ସରକାର ପ୍ରତିଶ୍ରତିବଦ୍ଧ ବିହାରର ଶର୍ଷାଠାରେ ଆଜି ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ କ୍ଷମତା ଲୋଭି ବିରୋଧୀ ଦଳର ଜଙ୍ଗଲରାଜ ଅନ୍ତ ଘଟାଇବା ପାଇଁ ମତଦାତାମାନଙ୍କୁ ଆହ୍ପାନ କରିଛନ୍ତି ଜଙ୍ଗଲରାଜ ଯୋଗୁଁ ବିହାରର ପ୍ରଗତି ପଛେଇ ଯାଇଥିବା ରାଜ୍ୟର ପ୍ରତ୍ୟେକ ନାଗରିକ ସଚେତନ ଅଛନ୍ତି ସେମାନେ ଗରିବ ମତଦାତାମାନଙ୍କୁ ନିର୍ବାଚନ ପ୍ରକ୍ରିୟାଠାରୁ ଦୂରେଇ ରଖି ବୁଥ୍ ଜବରଦଖଲ ଭଳି କାର୍ଯ୍ୟ ଚଳାଇ ଆସୁଥିଲେ ବିହାରର ଜନତା ଆତ୍ମନିର୍ଭର ଭାରତ ଓ ଆତ୍ମ ନିର୍ଭର ବିହାର ପାଇଁ ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଜନଧନ ଯୋଚ୍ଚନା ଏବଂ ମୁଦ୍ରା ଯୋଜନାଠାରୁ ଆରମ୍ଭ କରି ଏନ୍ଡିଏ ସରକାର ଆରମ୍ଭ କରିଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ସମ୍ପର୍କରେ ସେ ଜନସାଧାରଣଙ୍କୁ ସଚେତନ କରାଇଥିଲେ

ରିପବ୍ଲିକାନ୍ ପାର୍ଟି ପକ୍ଷରୁ ପୁନର୍ବାର ଡୋନାଲ୍ଚ ଟ୍ରମ୍ପ୍ ଏବଂ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଜୋ ବାଇଡେନ୍ ରାଷ୍ଟ୍ରପତି ପଦ ପାଇଁ ପାର୍ଥୀ ହୋଇଛନ୍ତି କରୋନା ପାଇଁ ଚଳିତ ବର୍ଷ ନିର୍ଦ୍ଧାରିତ ଦିବସଠାରୁ ଆଗୁଆ ମତଦାନ କରାଯାଉଛି

ସେହିପରି ଭାରତୀୟ ବଂଶୋଭବ କମଲା ହାରିସ୍ ଡେମୋକ୍ରେଟିକ୍ ଦଳପକ୍ଷରୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି

ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ କ୍ରମେ ଏହି ଅର୍ଥ ମଞ୍ଜୁର କରାଯାଇଛି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ୍ କରି କହିଛନ୍ତି ଏହା ବାୟୁର ଗୁଣାତ୍ମକମାନ ବୃଦ୍ଧି ନିମନ୍ତେ ସଂପ୍କୃକ୍ତ ରାଜ୍ୟଗୁଡ଼ିକୁ ସାହାଯ୍ୟ କରିବ ଆଇପିଏଲ୍ ଚଳିତ ଆଇପିଏଲ୍ ଶୃଙ୍ଖଳାର ଅନ୍ତିମ ଲିଗ୍ ମ୍ୟାଚ୍ ଆଜି ସାରଜାଠାରେ ମୁମ୍ୟାଇ ଇଣ୍ଡିଆନ୍ନ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଅନୁଷ୍ଠିତ ହେଉଛି ସନ୍ରାଇଜର୍ସ ହାଇଦ୍ରାବାଦ ଦଳ ଟସ୍ ଜିତି ପ୍ରଥମେ ଫିଲ୍ଟି କରିବାକୁ ନିଷ୍ପଭି ନେଇଛି